ସରକାର ନମୁନା ପରୀକ୍ଷା ପାଇଁ ଅଧିକରୁ ଅଧିକ ପରୀକ୍ଷାଗାର ସ୍ରାପନ କରୁଛନ୍ତି

ଏଥିନେଇ ରାଜ୍ୟ ସରକାର ହ୍ୱାଟସ୍ଆପ୍ ନୟର ଜାରି କରିଛନ୍ତି

ସେ କହିଛନ୍ତି ଏକବିଂଶ ଶତାଦ୍ଦୀର ଆବଶ୍ୟକତା ପୂରଣ ଦିଗରେ ଆମର ଶିକ୍ଷା ବ୍ୟବସ୍ତାକୁ ପୁନର୍କୀବିତ କରିବା ଏହାର ଉଦ୍ଦେଶ୍ୟ

ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି